ଶ୍ରମିକ ସ୍କେଶାଲ୍ ଟ୍ରେନ୍ର ଆବଶ୍ୟକତା ସଂପର୍କରେ ଜଣାଇବା ପାଇଁ ରେଳବାଇ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛି

ଭବିଷ୍ୟତରେ ଯଦି ଅତିରିକ୍ତ ଶ୍ରମିକ ସ୍ୱେଶାଲ ଟ୍ରେନ୍ର ଆବଶ୍ୟକତା ପଡ଼େ ତାହା ମଧ୍ୟ ପୂରଣ କରାଯିବ ବୋଲି ରେଳବାଇ ପ୍ରତିଶ୍ରତି ଦେଇଛି

ଦିଲ୍ଲୀ ଅଲ୍ପାର୍ଟି ମିଟିଂ ଜାତୀୟ ରାଜଧାନୀ ଅଞ୍ଚଳରେ କୋଭିଡ୍ ନାଇଷ୍ଟିନ୍କୁ ନେଇ ଉପୁଜିଥିବା ପରିସ୍ଥିତି ଓ ଏହାର ନିୟନ୍ତ୍ରଣକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଗତକାଲି ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତଙ୍କ ପାଇଁ ଉପଲହ୍ର ଶଯ୍ୟା ବ୍ୟାପକ ନମୁନା ପରୀକ୍ଷା ତତ୍କାଳ ଆମ୍ଭୁଲାନ୍ନ ସେବା ଓ ଜନସାଧାରଣଙ୍କ ନିକଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପହଞ୍ଚାଇବା ଆଦି ଉପରେ ବୈଠକରେ ଆଲୋଚନା କରାଯାଇଛି ଟ୍ୱିଟ୍ ଯୋଗେ ଶ୍ରୀ ବୈଜଲ କହିଛନ୍ତି ଖୁବ୍ ଗଠନମୂଳକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ବୈଠକ କାଳରେ ବିଭିନ୍ନ ଦଳପକ୍ଷରୁ ବହୁ ସୁଚିନ୍ତିତ ପରାମର୍ଶ ପ୍ରଦାନ କରାଯାଇଥିଲା ସମସ୍ତେ ମିଳିମିଶି ଏହି ମହାମାରୀର ମୁକାବିଲା କରିବାର ଆବଶ୍ୟକତା ଉପରେ ସେ ବୈଠକରେ ଗୁରୁତ୍ୱାରୋପ କରିଥିଲେ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା ସଂକ୍ରାନ୍ତରେ ଭାରତୀୟ ଭେଷଜ ଗବେଷଣା ପରିଷଦ ଦ୍ୱାରା ଜାରି ନିୟମାବଳୀର କଡ଼ାକଡ଼ି ଭାବେ ପାଳନ କରି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍କର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା ଓ ନମୁନା ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ସେ ବୈଠକରେ କହିଥିଲେ ସରକାରୀ ନିୟମ ଅନୁଯାୟୀ କୋଭିଡ୍ ପକିଟିଭ୍ ରୋଗୀମାନଙ୍କୁ ହସ୍କିଟାଲରେ ଭର୍ଭିକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଅବରୋଧ ଅଞ୍ଚଳଗୁଡ଼ିକରେ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସେ ସମସ୍ତ ସଂପୂକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହିତ କୋଭିଡ୍ ନାଇଷ୍ଟିନ୍ର ନିୟନ୍ତ୍ରଣ ପାଇଁ ଅନ୍ୟ ସବୁ ସହରରେ ନିଆଯାଉଥିବା ଉତ୍ତମ ପଦକ୍ଷେପକୁ ଅନୁସରଣ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଉପରାଜ୍ୟପାଳଙ୍କ ବାସଭବନରେ ଆୟୋଜିତ ଏହି ବୈଠକ ଅବସରରେ ଦିଲ୍ଲୀର ଉପମ୍ରଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ସହରରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବା ପ୍ରସଙ୍ଗ ଉଦ୍ଧାପନ କରିଥିଲେ ଏଫ୍ଏମ୍ ରିଭ୍ୟୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୁରୀକାଳୀନ ନିଶ୍ଚିତ ରଣ ଯୋଜନା ଅଧୀନରେ ଏମ୍ଏସ୍ଏମ୍ଇଗୁଡ଼ିକୁ ଅର୍ଥ ପ୍ରଦାନ ନେଇ ସରକାରୀ ବ୍ୟାଙ୍କଗୁଡ଼ିକର ପଦକ୍ଷେପ ଉପରେ ସମୀକ୍ଷା କରିଛନ୍ତି

ବ୍ୟାଙ୍କ ଶାଖାଗୁଡ଼ିକ ଅଧିକ ତ୍ପୂରତାର ସହ କାର୍ଯ୍ୟକରି ଋଣ ପ୍ରଦାନ କାର୍ଯ୍ୟକୁ ଅଧିକ ସରଳ ଓ ସୁଗମ କରିବା ସକାଶେ ଅର୍ଥମନ୍ତ୍ରୀ ବ୍ୟାଙ୍କ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସରକାରୀ ବ୍ୟାଙ୍କଗୁଡ଼ିକ ପ୍ରତିଟି ଯୋଗ୍ୟ ଏମ୍ଏସ୍ଏମ୍ଇକୁ ରଣ ପ୍ରଦାନ କାର୍ଯ୍ୟ ଜାରି ରଖିବା ପାଇଁ ଶ୍ରୀମତୀ ସୀତାରମଣ କହିଛନ୍ତି

ଗୋଟିଏ ଦିନ ଭିତରେ ଏହା ସର୍ବାଧିକ ସଂକ୍ମଶ ବୋଲି ମନ୍ତ୍ରଣାଳୟ କହିଛି

ଆଇସିଏମ୍ଆର ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ ଜାରି ରଖିଛି

ଏନ୍ସିଇଆର୍ଟି ସମଗ୍ର ଦେଶର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଇ ଶିକ୍ଷାଦାନ ପ୍ରସାରଣ ବିଷୟବସ୍ତୁ ପ୍ରସ୍ତୁତ କରିବା ସକାଶେ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆରଟି ଓ ରୋଟାରୀ ଇଣ୍ଡିଆ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି ଗତକାଲି ନ୍ତାଦିଲ୍ଲୀଠାରେ କେନ୍ଦ୍ର ମାନବ ସମ୍ପଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଉପସ୍ଥିତିରେ ଡିଜିଟାଲ ମାଧ୍ୟମରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ଏହି ଅବସରରେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ସଂକଟ କାଳରେ ତାଙ୍କ ମନ୍ତ୍ରଣାଳୟର ମାର୍ଗଦର୍ଶନ ଓ ସହାୟତାରେ ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ ଓ ଏନ୍ସିଇଆରଟିର ମିଳିତ ଆନୁକୂଲ୍ୟରେ ଦେଶର ସମସ୍ତ ଛାତ୍ରଛାତ୍ରୀମାନଙ୍କ ନିକଟରେ ଇ ଶିକ୍ଷାଦାନ ପହଞ୍ଚୁବାକୁ ସୁନିଶ୍ଚିତ କରାଯାଉଛି ଶ୍ରୀ ନିଶଙ୍କ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଦାନ ଯୋଜନା ଅଧୀନରେ ରୋଟାରୀ ଇଷ୍ଟରନ୍ୟାସନାଲ୍ ଏନ୍ସିଇଆରଟିକୁ ହିନ୍ଦୀଭାଷାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ପାଇଁ ଇ ବିଷୟବସ୍ତୁ ଯୋଗାଇ ଦେବ

କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି ମନ୍ତ୍ରଣାଳୟ ପକ୍ଷର୍ ରାଜ୍ୟ ଓ କେନ୍ଦ୍ ଶାସିତ ଅଞ୍ଚଳଗୁଡ଼ିକୁ ଏ ସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କରାଯାଇଛି